ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍କିଲ୍ଲାର ପ୍ରାଚୀର ଉପରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି

ନୂଆଦିଲ୍ଲୀର ଐତିହାସିକ ଲାଲ୍କିଲ୍ଲା ପ୍ରାଚୀର ଉପରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶ୍ରୀ ମୋଦିଙ୍କୁ ଲାଲ୍କିଲ୍ଲାଠାରେ ପାଛୋଟି ନେଇଥିଲେ ଏହାପରେ ପ୍ରଧାନମନ୍ତ୍ରୀ ସାମରିକ ଅଭିବାଦନ ଗ୍ରହଣ କରିଥିଲେ ଲାଲ୍କିଲ୍ଲାକୁ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ରାଜଘାଟ୍ଠାରେ କାତିର କ୍ରନକ ମହାତ୍ମାଗାନ୍ଧିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ

ଶ୍ରୀ ମୋଦି କହିଛନ୍ତି ଜଜ୍ଞୁ କାଶ୍କୀରକୁ ମିଳୁଥିବା ସ୍ୱତନ୍ତ୍ର ମର୍ଯ୍ୟାଦାର ଉଚ୍ଛେଦ ତିନିବାର ତଲାକ ପ୍ରଥାର ଲୋପ ଓ ଆହୁରି ଅନେକ ବଡ଼ ବଡ଼ ନିଷ୍ପଭି ତାଙ୍କ ସରକାର ଗ୍ରହଣ କରିଛନ୍ତି

ପ୍ରଧାନମନ୍ତ୍ରୀ ସମ୍ପ୍ରତି ଦେଶରେ ଆସିଥିବା ବନ୍ୟାରେ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ଶୋକ ପ୍ରକାଶ କରିଛନ୍ତି ସେ କହିଛନ୍ତି ତାଙ୍କ ସରକାରର ଚିନ୍ତାଧାରା ଅନ୍ୟମାନଙ୍କଠାରୁ ଭିନ୍ନ ଓ ଏହା ଦେଶକୁ ସବୁଠୁ ବେଶି ପ୍ରାଧାନ୍ୟ ଦେଉଛି ସେ କହିଛନ୍ତି 'ଏକ ଦେଶ ଏକ ସମ୍ଭିଧାନ'ର ଭାବନା ବାସ୍ତବିକତାରେ ରୂପାନ୍ତରିତ ହୋଇଛି ଓ ଏହାକୁ ନେଇ ଦେଶ ଗବିତ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଜଳ ସଂରକ୍ଷଣର ଗୁରୁତ୍ୱକୁ ହୃଦୟଙ୍ଗମ କରିଛି ଓ ସେ ଦୃଷ୍ଟିର୍ ଜଳଶକ୍ତି ମନ୍ତ୍ରଣାଳୟ ନାମରେ ଏକ ନ୍ତଆ ମନ୍ତ୍ରଣାଳୟ ଖୋଲାଯାଇଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଜଳ ସଂରକ୍ଷଣ ଅଭିଯାନକୁ ମୂଳ ୍ତରରୁ ଆରମ୍ଭ କରିବାକୁ ହେବ ଓ ଏହା କେବଳ ଏକ ସରକାରୀ ଯୋଜନା ଭାବେ ସୀମାବଦ୍ଧ ହୋଇ ରହିବ ନାହିଁ ସେ କହିଛନ୍ତି ପ୍ରତ୍ୟେକ ବର୍ଗର ଲୋକମାନଙ୍କୁ ଏହି ଅଭିଯାନ ଦିଗରେ କାର୍ଯ୍ୟ କରିବାକୁ ହେବ ପ୍ରଧାନମନ୍ତ୍ରୀ ଜନସଂଖ୍ୟା ଚୂଦ୍ଧି ବିଷୟ ଉଲ୍ଲେଖ କରି ଏ ସଂକ୍ରାନ୍ତରେ ସଚେତନତା ସୃଷ୍ଟି ସକାଶେ ବ୍ୟାପକ ଆଲୋଚନା ପାଇଁ ଆହ୍ବାନ ଦେଇଛନ୍ତି ସେ କହିଛନ୍ତି ଜନସଂଖ୍ୟା ବୃଦ୍ଧି ଆଗାମୀ ପିଢ଼ି ପାଇଁ ଘୋର ସମସ୍ୟା ସୃଷ୍ଟି କରିବ ଛୋଟ ପରିବାର ଆଭିମ୍ରଖ୍ୟ ଆପଶେଇଥିବା ଲୋକମାନେ ଦେଶର ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି ଓ ଏହା ଏକପ୍ରକାରର ଦେଶପ୍ରେମ ଶ୍ରୀ ମୋଦି କହିଛନ୍ତି ସମ୍ପ୍ରତି ଶେଷ ହୋଇଥିବା ଲୋକସଭା ନିର୍ବାଚନ କୌଣସି ରାଜନୈତିକ ଦଳ କିମ୍ବା ରାଜନୈତିକ ନେତା ଲଢ଼ି ନ ଥିଲେ ବରଂ ଦେଶର ଜନସାଧାରଣ ସେମାନଙ୍କର ଆଶା ଓ ଆକାଂକ୍ଷାର ପୂରଣ ପାଇଁ ଏହାକ୍ ଲଢ଼ିଥିଲେ

ଶ୍ରୀ ମୋଦି କହିଛନ୍ତି ଦୂର୍ନୀତି ଓ କଳାଧନକୁ ଲୋପ କରିବାପାଇଁ ପ୍ରତ୍ୟେକଟି ପଦକ୍ଷେପ ସ୍ୱାଗତଯୋଗ୍ୟ

ବିଶ୍ୱ ଅର୍ଥନୀତିରେ ଏକ ବଡ଼ ଭୂମିକା ଗ୍ରହଣ କରିବାପାଇଁ ଭାରତକୁ ରପ୍ତାନୀ ବୃଦ୍ଧି କରିବାପାଇଁ ସେ ଆହ୍ବାନ ଦେଇଛନ୍ତି ସେ କହିଛନ୍ତି ଯେଉଁମାନେ ସମ୍ପଦ ସୃଷ୍ଟି କରୁଛନ୍ତି ସେମାନେ ସମ୍ମାନ ପାଇବାକ୍ ଯୋଗ୍ୟ ସନ୍ତାସବାଦ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସନ୍ତାସବାଦ ମାନବିକତା ଉପରେ ଏକ ଆଘାତ ଓ ଯେଉଁମାନେ ସନ୍ତାସବାଦକୁ ପ୍ରୋହାହିତ କର୍ରଛନ୍ତି ଓ ସାହାଯ୍ୟ ସମର୍ଥନ କର୍ରଛନ୍ତି ସେମାନଙ୍କର ନିନ୍ଦା କରାଯିବା ଆବଶ୍ୟକ ସେ କହିଛନ୍ତି ଆମର ପଡ଼ୋଶୀ ଦେଶ ବାଂଲାଦେଶ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ମଧ୍ୟ ସନ୍ତାସବାଦ ଯୋଗୁଁ ଘୋର ବିପଦର ସମ୍ମୁଖୀନ ହୋଇ ଆସୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସନ୍ତାସବାଦ ବିରୁଦ୍ଧରେ ସଂଗ୍ରାମ ପାଇଁ ସବୁ ଦେଶକୁ ଐକ୍ୟବଦ୍ଧ ହେବାକୁ ପଡ଼ିବ ସମଗ୍ର ଦେଶରେ ଡିଜିଟାଲ୍ ପେମେଣ୍ଟର ଅଧିକର୍ ଅଧିକ ବ୍ୟବହାର ପାଇଁ ଲୋକମାନଙ୍କୁ ଆହ୍ୱାନ ଦେଇ ନଗଦ ଟଙ୍କାର ଆଦୌ ବ୍ୟବହାର ନ କରିବାକୁ ସେ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ସୃଷ୍ଟି କରାଯିବା ବିଷୟ ଘୋଷଣା କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଭାରତରେ ଏକ ସ୍ଥିର ସରକାର ଗଠିତ ହୋଇଛି ଓ ଏହାର ନୀତି କ'ଣ ହେବ ତାହା ସମସ୍ତଙ୍କୁ ଜଣା ସେ କହିଛନ୍ତି ଭାରତ ସହ ବାଣିଜ୍ୟ କରିବାକୁ ବିଶ୍ୱ ବ୍ୟଗ୍ରତାର ସହ ଅପେକ୍ଷା କରି ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ମୁଦ୍ରାସ୍କାତିକୁ ନିୟନ୍ତ୍ରଣରେ ରଖିବା ସହ ଦେଶକୁ ବିକାଶ ପଥରେ ଆଗେଇ ନେଇଛନ୍ତି ସେ ପୁଣି କହିଛନ୍ତି ଭାରତର ମୌଳିକ ଅର୍ଥନୈତିକ ଭିଭି଼ମି ଅତ୍ୟନ୍ତ ସୁଦୃତ୍ ରହିଛି ଯାହା ଦେଶକୁ ଅଧିକ ଅଭିବୃଦ୍ଧି ପଥରେ ଆଗେଇ ନେବ କୃଷକମାନେ ଜୈବିକ କୃଷି ଆଡ଼କୁ ଅଗ୍ରସର ହେବା ସହ କମ୍ରୁ କମ୍ ସାର ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ଏକ ଉଜ୍ୱଳ ଭବିଷ୍ୟତ ପାଇଁ ଦେଶୀୟ ଜ୍ଞାନ କୌଶଳରେ ଉତ୍ପାଦନ କରିବା ଅତ୍ୟନ୍ତ ଅପରିହାର୍ଯ୍ୟ ସେ କହିଛନ୍ତି ଭାରତରେ ଉତ୍ପାଦିତ ସାମଗ୍ରୀଗୁଡ଼ିକୁ ପ୍ରାଧାନ୍ୟ ଦିଆଯିବା ଉଚିତ ପ୍ରଧାନମନ୍ତ୍ରୀ ମଧ୍ୟ ଦେଶକୁ ପ୍ଲାଷ୍ଟିକ୍ମୁକ୍ତ କରିବାପାଇଁ ଆହ୍ୱାନ ଦେଇ ଏଥିପାଇଁ ପଦକ୍ଷେପ ନେବାର ସମୟ ଆସିଛି ବୋଲି କହିଛନ୍ତି ଥରେ ବ୍ୟବହାର କରି ଫିଙ୍ଗାଯାଉଥିବା ପ୍ଲାଷ୍ଟିକ୍ର ବ୍ୟବହାର କମ୍ କରିବାପାଇଁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି

ଉପତ୍ୟକାରେ ଶାନ୍ତିପୂର୍ଣ୍ଣ ଭାବେ ସ୍ୱାଧୀନତା ଦିବସ ଉତ୍ସବ ପାଳନ ପାଇଁ ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ଶ୍ରୀନଗରକୁ ସମସ୍ତ ପ୍ରବେଶ ପଥ ଓ ଶ୍ରୀନଗରୁ ସମସ୍ତ ପ୍ରସ୍ଥାନ ପଥରେ ଯାଞ୍ଚ ଘାଟିମାନ ସ୍ଥାପନ ସହ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା

ଆଇନ ଶ୍ରୁଙ୍ଗଳା ରକ୍ଷା ଓ ଉଗ୍ରବାଦୀ ଆକ୍ରମଣକୁ ରୋକିବାପାଇଁ କାଶ୍ମୀର ଅଞ୍ଚଳରେ ବହୁସ୍ତରୀୟ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ଶ୍ରୀନଗରରେ ଅନୁଷ୍ଠିତ ମୁଖ୍ୟ କାର୍ଯ୍ୟକ୍ରମରେ ରାଜ୍ୟପାଳ ସତ୍ୟପାଳ ମଲିକ୍ ଶେରେ କାଶ୍କୀର କ୍ରିକେଟ୍ ଷ୍ଟାଡିୟମ୍ଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ ସାମରିକ ଅଭିବାଦନ ଗ୍ରହଣ କରିଥିଲେ

ସେ କହିଥିଲେ କେନ୍ଦ୍ର ସରକାରଙ୍କର ଏହି ପଦକ୍ଷେପ ରାଜ୍ୟର ସ୍ଥାୟୀ ବିକାଶ ଓ ଉନ୍ତି ପାଇଁ ସୁଯୋଗ ସୃଷ୍ଟି କରିବ ଓ ଜନ୍ମୁ କାଶ୍ମୀରର ଯୁବକମାନଙ୍କ ପାଇଁ ନିଯୁକ୍ତିର ବାଟ ଖୋଲିଦେବ ଜନ୍ମୁ କାଶ୍ମୀରର ଶାନ୍ତି ଓ ବିକାଶ ପ୍ରକ୍ରିୟାରେ ଭାଗିଦାର ହେବାକୁ ସେ ରାଜ୍ୟର ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ଏକ ଉଜ୍ଜଳ ଭବିଷ୍ୟତ ପାଇଁ ଏହି ବିକାଶ ପ୍ରକ୍ରିୟାରେ ସାମିଲ୍ ହେବାକୁ ସେ ଯୁବପିଢ଼ିକୁ ଅନୁରୋଧ କରିଛନ୍ତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଜାତୀୟ ପତାକା ଉତ୍ତୋଳନ କରି ସାମରିକ ଅଭିବାଦନ ଗ୍ରହଣ କରିଛନ୍ତି ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କର ବାର୍ଭାରେ ଓଡ଼ିଶାକୁ ଦେଶର ଏକ ଉନ୍ନତ ରାଜ୍ୟରେ ପରିଣତ କରିବାପାଇଁ ସମସ୍ତଙ୍କୁ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି

ବିଶ୍ୱର ବିଭିନ୍ନ ଦେଶରେ ଅବସ୍ଥିତ ଭାରତୀୟ ଦ୍ୱତାବାସଗୁଡ଼ିକରେ ଜାତୀୟ ସଙ୍ଗୀତ ଗାନ ସହ ଜାତୀୟ ପତାକା ଉତ୍ତୋଳନ କରାଯାଇଛି

ଏହି ଅବସରରେ ଦେଇଥିବା ବାର୍ଭାରେ ସେମାନେ ଭାରତକୁ ଏକ ଘନିଷ୍ଠ ବନ୍ଧୁ ରାଷ୍ଟ୍ର ବର୍ଷନା କରିଛନ୍ତି

ଏକ ବିଜ୍ଞପ୍ତି ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ତଃରାଜ୍ୟ ପରିଷଦର ଚେୟାର୍ମ୍ୟାନ୍ ରହିଛନ୍ତି

ଏହାଛଡ଼ା ନୀତିନ୍ ଗଡ଼କରୀ ରବିଶଙ୍କର ପ୍ରସାଦ ରାମବିଳାଶ ପାଶ୍ୱାନ୍ ଏସ୍ କୟଶଙ୍କର ଓ ପିୟୁଷ୍ ଗୋଏଲ୍ଙ୍କ ଭଳି କେନ୍ଦ୍ରମନ୍ତ୍ରୀମାନେ ପରିଷଦର ସ୍ଥାୟୀ ଆମନ୍ତିତ ସଦସ୍ୟ ରହିଛନ୍ତି ବିଜ୍ଞପ୍ତି ଅନୁସାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆନ୍ତଃରାଜ୍ୟ ପରିଷଦ ସ୍ଥାୟୀ କମିଟିର ଚେୟାର୍ମ୍ୟାନ୍ ରହିବେ

ସେହି ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ ଆସାମ୍ ବିହାର ଗୁଜରାତ୍ ମହାରାଷ୍ଟ୍ର ଓଡ଼ିଶା ପଞ୍ଜାବ ଓ ଉତ୍ତର ପ୍ରଦେଶ ରହିଛି ରକ୍ଷାବନ୍ଧନ ଭାଇ ଓ ଭଉଣୀ ମଧ୍ୟରେ ସେହର ପର୍ବ ରକ୍ଷାବନ୍ଧନ ଆଜି ସମଗ୍ର ଦେଶରେ ପାରମ୍ପରିକ ଆନନ୍ଦ ଉଲ୍ଲାସ ସହକାରେ ପାଳନ କରାଯାଇଛି ଏହି ଅବସରରେ ଭଉଣୀମାନେ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ସେମାନଙ୍କର ସମୃଦ୍ଧି ସ୍ୱାସ୍ଥ୍ୟ ଓ ମଙ୍ଗଳ କାମନା କରିଥା'ନ୍ତି ବଦଳରେ ଭାଇମାନେ ସେମାନଙ୍କର ଭଉଣୀମାନଙ୍କୁ ସୁରକ୍ଷା ଦେବାକୁ ପ୍ରତିଜ୍ଞାବଦ୍ଧ ହୋଇଥା'ନ୍ତି ରକ୍ଷାବନ୍ଧନ ପର୍ବରେ ଭଉଣୀମାନେ ରାକ୍ଷୀ ବାନ୍ଧିବା ପରେ ଭାଇମାନେ ସେମାନଙ୍କୁ ଉପହାର ସାମଗ୍ରୀମାନ ଦେଇଥା'ନ୍ତି ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରକ୍ଷାବନ୍ଧନ ପର୍ବ ଅବସରରେ ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି